ଦିଲ୍ଲୀ ପ୍ରତ୍ୟାବର୍ଉନ ପରେ ଏହି ଦଳ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ

ତେବେ ମରାମତି ପରେ ଆଜିଠାର୍ ସାଧାରଣ ଜନତାଙ୍କ ପାଇଁ ଏହା ଉନୁକ୍ତ କରାଯାଇଛି

ଏମିତିକ ସମୁଦ୍ରର ଲୁଶି ପାଶିକୁ ମଧ୍ୟ ମଧୁର ଜଳରେ ରୂପାନ୍ତରିତ କରିପାରୁଛି ଏହି ମେସିନ୍

ନବରଙ୍ଙପୁର ଜିଲ୍ଲ ରିଜର୍ଭ କାର୍ଯ୍ୟାଳୟ ଓ କିଲ୍ଲା ପୁଲିସ୍ ମୁଖ୍ୟାଳୟ ଓ ସମସ୍ତ ଥାନା ପକ୍ଷରୁ ରିଲିଫ୍ ସଂଗ୍ରହ କରାଯାଇ ଦୁଇଟି ଟ୍ରକ୍ ଯୋଗେ ପୁରୀ ଜିଲ୍ଲାକୁ ପଠାଯାଇଛି

ଗତକାଲି ରାତିରେ ଏହି ହାତୀଟି ମେରାମଣ୍ଡଳୀ ଅଞ୍ଞଳର ଏକ ଘର ଭାଙ୍ଗି ଦେଇଥିବା ବନବିଭାଗ କହିଛି

ହାତୀଟି ପୁନର୍ବାର ଜନବସତି ଅଅଳକୁ ଆସି ଉପଦ୍ରବ କରୁଥିବା ସ୍ରାନୀୟ ଲୋକେ କହିଛନ୍ତି

ମାଟିତଳେ ପୋତା ହୋଇଥିବା ଏହି ମୃତ ଦେହକୁ ପୁଲିସ୍ ବାହାର କରିଛି

ଏହି ଘଟଶାରେ କଡ଼ିତ ଅଭିଯୋଗରେ ପୁଲିସ୍ ତିନି ଜଶଙ୍କୁ ଗିରପ୍ କରିଛି

ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି

ଏହି ଅବସରରେ ରାଜ୍ୟର ବିଭିନୁ ସ୍ଚାନରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଯାଇଛି

ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି